ଆହ୍ୱାନ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାର୍ଲାମେଷ୍ଟରେ ଉତ୍ତମ ବିତର୍କ ଓ ଖୋଲାଖୋଲି ଆଲୋଚନା ହେବା ଉଚିତ୍

ସେ କହିଛନ୍ତି ଗତ କିଛିଦିନ ଧରି ସେ ପ୍ରାୟ ସବୁଦଳର ନେତାମାନଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ସାଂସଦମାନଙ୍କ ଅଂଶଗ୍ରହଣ ଓ ସମର୍ଥନ ଯୋଗୁଁ ଗତ ଅଧିବେଶନ ସବୁଠୁ ସଫଳ ହୋଇଥିଲା ସେ କହିଛନ୍ତି ପାର୍ଲାମେଣ୍ଟରେ ଆଲୋଚନା ଯେପରି ସୁଚାରୁର୍ପେ ହେବ ସେ ଦିଗରେ ସମସ୍ତଙ୍କର ଅବଦାନ ରହିବା ଅପରିହାର୍ଯ୍ୟ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଲୋକସଭାର କାର୍ଯ୍ୟଧାରା କିଭଳି ସ୍ତୁଚାରୁର୍ପେ ଚାଲିପାରିବ ତାହା ସରକାରଙ୍କ ଉପରେ ନିର୍ଭର କର୍ତ୍ଥି ଆର୍ଏସ୍ ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ବିବିଧତାରେ ଏକତା ରାଜ୍ୟସଭାରେ ଅତି ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି

ଭାରତୀୟ ରାଜନୀତିରେ ରାଜ୍ୟସଭାର ଭୂମିକା ଓ ରାଜ୍ୟସଭାରେ ସଂସ୍କାର ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ଭିଧାନର ପ୍ରଣେତାମାନେ ଏକ ଦୁଇ ସଭାବିଶିଷ୍ଟ ବ୍ୟବସ୍ଥାପିକା ଡାଞ୍ଚା ଗଠନ କରିଯାଇଛନ୍ତି ଓ ଏହା ଦେଶର ଗଣତନ୍ତ୍ରକୁ ସମୃଦ୍ଧ କରିଆସୁଛି ଶ୍ରୀ ମୋଦି କହିଛନ୍ତି ଯେଉଁମାନେ ନିର୍ବାଚନ ରାଜନୀତିଠାରୁ ଦୂରରେ ରହି ଦେଶଗଠନରେ ଓ ଦେଶର ବିକାଶରେ ଅବଦାନ କରିବାକୁ ଚାହାନ୍ତି ରାଜ୍ୟସଭା ସେମାନଙ୍କ ଏହି ସ୍ରଯୋଗ ଦେଇଥାଏ ସେ କହିଛନ୍ତି କେବଳ ରାଜ୍ୟସଭା ମାଧ୍ୟମରେ ଡକ୍ଟର ବିଆର୍ ଆୟେଦକରଙ୍କ ଭଳି ମହାନ୍ ବିଦ୍ୱାନ୍ ବ୍ୟକ୍ତି ଦେଶର ବିକାଶରେ ଅନେକ ଅବଦାନ କରିଯାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଏକ ଜନକଲ୍ୟାଣକାରୀ ରାଷ୍ଟ୍ର ଦିଗରେ କାର୍ଯ୍ୟ କରିବାକୁ ସିୟିଧାନ ପ୍ରତ୍ୟେକଙ୍କୁ ଉତ୍ସାହିତ କରିଥାଏ ସେ ପୁଣି କହିଛନ୍ତି ରାଜ୍ୟଗୁଡ଼ିକର ପରିଷଦ ଭାବେ ରାଜ୍ୟସଭା ମଧ୍ୟ ପାର୍ଲାମେଣ୍ଟାରିଆନ୍ମାନଙ୍କୁ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଭାବନାକୁ ଆଗକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ

ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟସଭା ଏକ ଦ୍ୱିତୀୟ ସଦନ ଏହା ଏକ ଗୌଣ ସଦନ ନୁହେଁ ସେଦୃଷ୍ଟିରୁ ଭାରତର ବିକାଶ ପାଇଁ ଏହା ଏକ ସହାୟକ ସଦନ ଭାବେ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ସ୍ୱାର୍ଥ ମଧ୍ୟରେ ସନ୍ତୁଳନତା ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରି ଶ୍ରୀ ମୋଦି କହିଛନ୍ତି ରାଜ୍ୟସଭା ସଦସ୍ୟମାନେ ପ୍ରତିବନ୍ଧକ ସୂଷ୍ଟି କରିବା ପରିବର୍ତ୍ତେ ଜନକଲ୍ୟାଣକାରୀ ବିଷୟଗୁଡ଼ିକରେ ଆଲୋଚନାକୁ ପ୍ରଶ୍ରୟ ଦେବା ଉଚିତ ରାଜ୍ୟସଭା ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି ଏକ ସଂଖ୍ୟାଗରିଷ୍ଠ ସରକାରରେ ରାଜ୍ୟସଭା ଭାରସାମ୍ୟ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ରାଜ୍ୟଗୁଡ଼ିକର ସ୍ୱାର୍ଥର ସ୍ୱରକ୍ଷା କରିଥାଏ ଟିଏମ୍ସିର ସୁଖେନ୍ଦୁ ଶେଖର ରାୟ ବିତର୍କରେ ଅଂଶଗ୍ରହଣ କରି ରାଜ୍ୟସଭାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ କହିଥିଲେ ଦେଶର ସାମାଜିକ ଅର୍ଥନୈତିକ ରୂପାନ୍ତରଣରେ ପାର୍ଲାମେଣ୍ଟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି

ସଭାକାର୍ଯ୍ୟ ସୁଚାରର୍ପେ ପରିଚାଳନା ପାଇଁ ବିତର୍କରେ ଅଂଶଗ୍ରହଣ କରି ଫଳପ୍ରଦ ଉପାୟ ଓ ପ୍ରସ୍ତାବମାନ ଦେବାକୁ ସେ ସଦସ୍ୟମାନଙ୍କୁ ନିବେଦନ କରିଥିଲେ

ଶ୍ରୀ ସିଂହ କହିଛନ୍ତି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ହ୍ରାସ ଓ ଭାରତକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନର ଏକ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ପଦକ୍ଷେପ ସ୍ୱର୍ପ ପ୍ରତିରକ୍ଷା କ୍ଷେତ୍ରକୁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅଗ୍ରାଧକାର ଦିଆଯାଇଛି

ବ୍ରିହନ୍ ମୁମ୍ୟାଇ ମେୟର୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ପାର୍ଟି ନିଷ୍କଭି ନେଇଛି

ବିଜେପିର ମେୟର୍ ପ୍ରାର୍ଥୀ ଓକିଲ ଆଶିଷ୍ ସେଲାର୍ ଟ୍ୱିଟ୍ କରି କହିଛନ୍ତି ଯେହେତୁ ପୌର ସଂସ୍ଥାରେ ବିକେପିର ଯଥେଷ୍ଟ ସଦସ୍ୟ ନାହାନ୍ତି ସେ ଦୃଷ୍ଟିରୁ ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହେଁ ନାହିଁ କିମ୍ବା କୌଣସି ବିରୋଧି ଦଳ ସହ ଅନୈତିକ ମେଣ୍ଟ ଗଠନ କରିବାକୁ ମଧ୍ୟ ପାର୍ଟି ଇଚ୍ଛକ ନୁହେଁ ପାୱାର୍ ସୋନିଆ ମିଟ୍ ଏନ୍ସିପି ମୁଖ୍ୟ ଶରଦ୍ ପାୱାର କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟି ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ବିଷୟରେ ଜଣାଇଛନ୍ତି କଂଗ୍ରେସ ମୁଖପାତ୍ର ରଣଜିତ୍ ସ୍ୱରଜେୱାଲା କହିଛନ୍ତି ଦିନେ କିମ୍ବା ଦୂଇ ଦିନ ଭିତରେ ଏନ୍ସିପି ଓ କଂଗ୍ରେସ ନେତାମାନଙ୍କର ନ୍ତଆଦିଲ୍ଲୀରେ ଏକ ବୈଠକ ବସି ମହାରାଷ୍ଟ୍ରରେ ସରକାର ଗଠନ ବିଷୟରେ ଆଲୋଚନା ହେବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଜଷ୍ଟିସ ବୋବଡେ ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ସ୍ଥାନରେ ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇଛନ୍ତି ଜଷ୍ଟିସ ଗୋଗେଇ ରବିବାର ଦି ଅବସର ନେଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟମନ୍ତ୍ରୀ ଅମିତ ଶାହା ବିଜେପି ନେତା ଏଲ୍କେ ଆଡଭାନୀ ଓ ବହ୍ର ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ପଲ୍ୟୁସନ ମିଟିଂ କେନ୍ଦ୍ର ପରିବେଶ ସଚିବ ସିକେ ମିଶ୍ର ଦିଲ୍ଲୀ ପଞ୍ଜାବ ହରିୟାଣା ଓ ଉତ୍ତର ପ୍ରଦେଶର ମୁଖ୍ୟ ସଚିବମାନଙ୍କ ସହ ଏକ ବୈଠକରେ ବାୟୁ ପ୍ରଦ୍ୟଷଣ ବିଷୟରେ ଆଲୋଚନା କରିଛନ୍ତି ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଶକ୍ତି ଓ କୃଷି ମନ୍ତ୍ରଣାଳୟର ବରିଷ୍ଣ ଅଫିସରମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ମିଶ୍ର କହିଛନ୍ତି ପରିବେଶ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ଼ ପୂଥକ୍ ଭାବେ ବାୟୁ ପ୍ରଦ୍ୟଷଣର ତଦାରଖ କରୁଛନ୍ତି ବାୟୁରେ ଥିବା ପ୍ରଦୃଷିତ ପଦାର୍ଥଗୁଡ଼ିକର ମାତ୍ରା କମ୍ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ସେ କହିଛନ୍ତି ସୁପ୍ରିମ୍କୋର୍ଟ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଓ ପରିବେଶ ମନ୍ତ୍ରଣାଳୟ ନିର୍ଦ୍ଦେଶଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି ଇତିମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁର ମାନରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଛି ବର୍ତ୍ତମାନ ସେଠାରେ ବାୟ ପ୍ରଦ୍ଷଣ ବିପଜନକର୍ ଖରାପ ସ୍ତରକ୍ ଆସିଛି

ଏସ୍ଏଲ୍ ସେରିମନି ଗୋତାବୟେ ରାଜପକ୍ଷେ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଆଜି ସକାଳେ ଅନ୍ତରାଧାପ୍ରରାଠାରେ ଶପଥ ଗ୍ରହଣ କରିସାରି ସେ କହିଛନ୍ତି ସେ ଏକ ନିରପେକ୍ଷ ବୈଦେଶିକ ନୀତି ଗ୍ରହଣ କରିବେ ଓ ବିଶ୍ୱ ମହାଶକ୍ତିଗୁଡ଼ିକ ସହ କୌଣସି ବିବାଦରୁ ଦୂରରେ ରହିବେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି ତାଙ୍କ ବିଜୟ ପାଇଁ ତାମିଲ୍ ଓ ମୁସଲ୍ମାନ ସମ୍ପ୍ରଦାୟକୁ ସେ କରିଥିବା ଅନୁରୋଧ ପ୍ରତି ଯଦିଓ ଆଶାନୁରୂପୀ ସମର୍ଥନ ମିଳି ନାହିଁ ତଥାପି ନୂଆ ରାଷ୍ଟ୍ରପତି ଭାବେ ଶ୍ରୀଲଙ୍କାର ବିକାଶ ଓ ସମୃଦ୍ଧିପାଇଁ ସେ ସମସ୍ତଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ଆମନ୍ତ୍ରଣ କରୁଛନ୍ତି